କେନ୍ଦୁଝର ମୟରଭଞ୍ ଓ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ହୋଇପାରେ

ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଶୀ ନଦୀର ଜଳ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି

ରାଜ୍ୟପାଳ ସୁସ୍ଥ ଶିଶୁ ହଁ ସୁସ୍ଥ ଭାରତର ଭବିଷ୍ୟତର ପ୍ରତୀକ

ଏଥିପାଇଁ ଗୋଷୀ ବେତାର ସଂଘର କାର୍ଯ୍ୟକୁ ମଧ୍ଧ ରାକ୍ୟପାଳ ପ୍ରଶଂସା କରିଛନ୍ତି

ବିଭିନ୍ନ ସ୍ଛାନରେ ମଧ ପ୍ରଭୁ ଶ୍ରୀକୃଷ୍ଠଙ୍କ ଜନ୍କବୃଭାନ୍ତ ଉପରେ ପ୍ରବଚନର ଆୟୋଜନ କରାଯାଇଛି ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ଗୁପ୍ତନୀତି ଅନୁଷ୍ଠିତ ହେଉଛି

ମହାପ୍ରଭୁଙ୍କର ପ୍ରସବ ବେଦନା ଲାଘବ କରିବା ପାଇଁ ଗତକାଲି ଗଭଭଦକ ଭୋଗ କରାଯାଇଛି

ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍ଙ ସମାଗମକୁ ଦୃଷିରେ ରଖି ପ୍ରଶାସନ ଏବଂ ପୁଲିସ୍ ବିଭାଗ ପକ୍ଷରୁ ସ୍ୱତନ୍ତ ନିରାପତ୍ତା ବ୍ୟବସ୍ତା ଗ୍ରହଣ କରାଯାଇଛି

କ୍ରାଇମ୍ବ୍ରାଞ କହିଛି ହ୍ୱାଟସ୍ ଅପ୍ ନୟରକୁ ଅଜଶା ଲିଙ୍କ୍ ଆସିଲେ ତାହାକୁ ଡିଲିଟ୍ କରାଯିବା ଦରକାର ଅଜଣା ନୟରରୁ ମେସେଜ୍ ଆସିଲେ ତାହାର ପ୍ରତିଉଉର ନ ଦେବାକୁ ଏବଂ ଗେମ୍ ଖେଳିବାକୁ ମେସେଜ୍ ଆସିଥିବା ନମ୍ନରକୁ ବ୍ଲକ୍ କରିଦେବାକୁ ପରାମର୍ଶ ଦିଆଯାଇଛି

ସେମାନଙ୍କ ବିରୁଦ୍ଧରେ ଚାଲିଥିବା ସାର୍ଟିଫିକେଟ୍ କେସ୍ର ଜବାବ୍ ରଖିବା ପାଇଁ ଏହି ଲିଜ୍ଧାରୀମାନେ କୋର୍ଟରେ ଉପସ୍ଥିତ ହୋଇଥିଲେ